ପିଏମ୍ ପଟାଟୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ଗାନ୍ଧିନଗରଠାରେ ଅନୁଷ୍ଠିତ ହେବାକୁ ଥିବା ତୃତୀୟ ବିଶ୍ୱ ଆଳୁ ସମ୍ମିଳନୀକୁ ଉଦ୍ଘାଟନ କରିବେ ଭିଡ଼ିଓ କନ୍ଫରେନ୍ିଂ ବ୍ୟବସ୍ଥାରେ ସେ ଏହି ସମ୍ମିଳନୀକୃ ଉଦ୍ଘାଟନ କରିବା ସହ ସମବେତ ପ୍ରତିନିଧିଙ୍କୁ ଉଦ୍ବୋଧନ ଦେବେ

ଆଳ୍ରର ଉତ୍ପାଦନ ବୃଦ୍ଧି ଏବଂ ସଂରକ୍ଷଣ ଆଦି ସମ୍ପର୍କରେ ଏହି ସମ୍ମିଳନୀରେ ବିଭିନ୍ନ ସମ୍ପୁକ୍ତ ପକ୍ଷ ଆଲୋଚନାରେ ଭାଗ ନେବେ ଆଳୁ କ୍ଷେତ୍ରରେ ଗବେଷଣା ଓ ଉନ୍ନୟନକୁ ପ୍ରୋହାହିତ କରିବା ପାଇଁ ଚାଲିଥିବା ଉଦ୍ୟମର ଅଂଶବିଶେଷ ସ୍ୱରୂପ ଏହି ସମ୍ମିଳନୀ ଆୟୋଜିତ ହେଉଛି ଗୁଜରାଟ ଭାରତର ଅନ୍ୟତମ ପ୍ରମୁଖ ଆଳୁ ଉତ୍ପାଦନକାରୀ ରାଜ୍ୟ ଏହି ସମ୍ମିଳନୀ ଆୟୋଜନରେ ହଲାଣ୍ଡ ଅଂଶିଦାର ହୋଇଛି

ପିଏମ୍ ଏନ୍ସିସି ର୍ୟାଲି ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦି ଆଜି ସକାଳେ ନ୍ତଆଦିଲ୍ଲୀସ୍ଥିତ କାରିଆପା ପ୍ୟାରେଡ୍ ପଡ଼ିଆରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଏନ୍ସିସିର ସମାବେଶରେ ଯୋଗଦେବେ ବିଭିନ୍ନ ଏନ୍ସିସି ଗ୍ରପ୍ ଦ୍ୱାରା ପ୍ରଦର୍ଶିତ ହେବାକୁଥିବା ପ୍ୟାରେଡ୍ରେ ଅଭିବାଦନ ଗ୍ରହଣ କରିବା ସହ ଏହାକୁ ଦେଖିବେ ଏହି ଅବସରରେ ମଧ୍ୟ ଏନ୍ସିସି କ୍ୟାଡେଟ୍ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହେବ ପରେ ପ୍ରଧାନମନ୍ତ୍ରୀ ଏନ୍ସିସିର କୃତି ସଦସ୍ୟମାନଙ୍କୁ ପୁରସ୍କାର ପ୍ରଦାନ କରିବା ସହ ଉଦ୍ବୋଧନ ଦେବେ ପ୍ରତିବର୍ଷ ଗଣତନ୍ତ୍ର ଦିବସରେ ଭାଗ ନେବା ପାଇଁ ନୂଆଦିଲ୍ଲୀକୁ ଆସୁଥିବା ଏନ୍ସିସି କ୍ୟାଡେଟ୍ମାନେ ଗୋଟିଏ ଦିନ ପ୍ୟାରେଡ୍ ଗ୍ରାଉଣ୍ଡ୍ରେ ସମବେତ ହୋଇଥାନ୍ତି ପିଏମ୍ ବୋଡୋ ଆକର୍ଡ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ବୋଡୋ ଗୋଷୀଙ୍କ ସହ ତ୍ରିପାକ୍ଷିକ ରାଜିନାମା ଦ୍ୱାରା ଏହି ଆଦିମ ଜନଜାତି ଗୋଷୀର ଅତୁଲ୍ୟ ସଂସ୍କୃତିର ସୁରକ୍ଷା ହେବା ସହ ଏହା ଅଧିକ ଲୋକପ୍ରିୟ ହୋଇପାରିବ ଏହି ରାଜିନାମା ଦ୍ୱାରା ବୋଡୋ ଜନତାଙ୍କ ଜୀବନରେ ଏକ ବଡ଼ ପରିବର୍ତ୍ତନ ଆସିବ ଏହି ରାଜିନାମା ଉପରେ ଏକାଧିକ ଟ୍ୱିଟ୍ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବୋଡୋ ଲୋକଙ୍କ ବିକାଶ କ୍ଷେତ୍ରରେ ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ କରିବା ପାଇଁ ଏହି ଚୁକ୍ତି ସୁଯୋଗ ଦେବ ବୋଡୋ ଜନତାଙ୍କ ସର୍ବାଙ୍ଗୀନ ବିକାଶ ପାଇଁ କେନ୍ଦ୍ରସରକାର ପ୍ରତିଶ୍ରତିବଦ୍ଧ ସେମାନଙ୍କର ଆଶା ଆକାକ୍ଷା ପୁରଣ କରିବା ପାଇଁ କେନ୍ଦ୍ର ସରକାର ସବୁମତେ ଉଦ୍ୟମ କରିବେ ଏହି ରାଜିନାମାକୁ ସେ ଐତିହାସିକ ବର୍ଣ୍ଣନା କରିବା ସହ ଆସାମରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠାରେ ଏହା ସହାୟକ ହେବ ବୋଲି କହିଛନ୍ତି ସୂଚନା ଯୋଗ୍ୟ ଯେ ବିଭିନ୍ନ ବୋଡୋ ସଂଗଠନ ଆସାମ ସରକାର ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ନ୍ତଆଦିଲ୍ଲୀରେ ଗତକାଲି ଏହି ତ୍ରିପାକ୍ଷିକ ରାଜିନାମା ସ୍ୱାକ୍ଷରିତ ହୋଇଛି ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଏବଂ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ବିଭିନ୍ନ ସମ୍ପୃକ୍ତ ପକ୍ଷ ଏହି ରାଜିନାମାରେ ସ୍ୱାକ୍ଷର କରିଛନ୍ତି

କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏହି ବୈଠକରେ ଅଧ୍ୟକ୍ଷତା କରିବେ

କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ପ୍ରତ୍ୟେକ ପରିଷଦର ଅଧ୍ୟକ୍ଷ ଭାବେ ଦାୟିତ୍ୱ ନିର୍ବାହ କରିଥାଆନ୍ତି ସମ୍ପୃକ୍ତ ପରିଷଦ ଅଧୀନରେ ଥିବା ରାଜ୍ୟଗୁଡ଼ିକରେ ନିଜ ନିଜ ମଧ୍ୟରେ ଏବଂ କେନ୍ଦ୍ର ସରକାରଙ୍କ ସହିତ ଉପୁଜୁଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥାଏ

ସେ ମଧ୍ୟ ତାଙ୍କ ମନ୍ତ୍ରଣାଳୟର ବିଭାଗ ଓ ରାଜ୍ୟ ସରକାରଙ୍କର ବିଭାଗଗୁଡ଼ିକର ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ସମୀକ୍ଷା କରିଛନ୍ତି ଏହି ସମୀକ୍ଷା ବୈଠକରେ ଯାଞ୍ଚ ସଚେତନତା ନିଜ ପକ୍ଷର୍ତ ରିପୋର୍ଟିଂର ବ୍ୟବସ୍ଥା ସ୍ୱାସ୍ଥ୍ୟ ବିଭାଗୀୟ କର୍ମକର୍ତ୍ତା କର୍ମଚାରୀ ଓ ଅନ୍ୟ ସଂସ୍ଥାମାନଙ୍କୁ ତାଲିମ୍ ଭଳି ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି କରୋନା ଭୂତାଣୁର ମୁକାବିଲା ପାଇଁ ପଦକ୍ଷେପ ଉପରେ ମଧ୍ୟ ଆଲୋଚନା କରାଯାଇଛି

ଏପି ଆସେୟଲି ଆନ୍ଧ୍ରପ୍ରଦେଶ ବିଧାନ ପରିଷଦ ଉଚ୍ଛେଦ ସଂକ୍ରାନ୍ତ ଏକ ସଂକଳ୍ପ ରାଜ୍ୟ ବିଧାନସଭାରେ ସର୍ବସମ୍ମତିକ୍ମେ ପାରିତ ହୋଇଛି ମ୍ରଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଭୀ ଗତକାଲି ବିଧାନସଭାରେ ଏ ସମ୍ପର୍କରେ ଗୋଟିଏ ବାକ୍ୟ ସମ୍ଘଳିତ ସଂକଳ୍ପ ଆଗତ କରିଥିଲେ

ସେ କହିଛନ୍ତି ଯେ ରାଜ୍ୟ ବିଧାନପରିଷଦକୁ ଉଚ୍ଛେଦ କରାଯିବା ସଂକଳ୍ପ ଉପରେ ବିସ୍ତୃତ ଆଲୋଚନା ହେବା ପରେ ବିଧାନସଭାରେ ଏହା ପାରିତ ହୋଇଛି

କର୍ଣ୍ଣାଟକ ରାଜନାଥ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ ନାଗରିକତା ସଂଶୋଧନ ଆଇନ୍ ସମ୍ପର୍କରେ ବିରୋଧୀ ଦଳଗୁଡ଼ିକ ଦେଶରେ ଅସତ୍ୟ ତଥ୍ୟ ପ୍ରଚାର କରୁଛନ୍ତି କର୍ଣ୍ଣାଟକର ମାଙ୍ଗାଲୁରୁଠାରେ ସିଏଏ ସପକ୍ଷବାଦୀ ଏକ ସମାବେଶରେ ଉଦ୍ବୋଧନ ଦେଇ ସେ କହିଛନ୍ତି ଯେ ଏହି ଆଇନ୍ ଦ୍ୱାରା ସରକାର କୌଣସି ନାଗରିକଙ୍କ ପ୍ରତି ବାଛ ବିଚାର କରିନାହାନ୍ତି ନିର୍ବାଚନ ଇସ୍ତାହାରରେ ଦଳ ପକ୍ଷରୁ ଯେଉଁସବୁ ପ୍ରତିଶ୍ରତି ଦିଆଯାଇଥିଲା ତାହାର ସମସ୍ତ ଲାଭ ନାଗରିକମାନଙ୍କୁ ସରକାର ଯୋଗାଇ ଦେଉଛନ୍ତି ବୋଲି ସେ କହିଛନ୍ତି ଜାତୀୟ ନାଗରିକ ପଞ୍ଜିକା ସମ୍ପର୍କରେ ସେ କହିଛନ୍ତି ଯେ ଏହାକୁ ନେଇ କଂଗ୍ରେସ ସଂଖ୍ୟାଲଘୁଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରୁଛି

ନାଇଡ଼ ସିଏଏ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ କହିଛନ୍ତି ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରିବାକୁ କୌଣସି ବାହ୍ୟ ଶକ୍ତି ହକ୍ଦାର ନୁହେଁ ଏଭଳି ଘଟଣାଗୁଡ଼ିକ ଉପରେ ବିଦେଶୀ ସଂସ୍ଥାମାନେ ହସ୍ତକ୍ଷେପ କରୁଥିବା ବିଷୟରେ ଉଦ୍ବେଗ ପ୍ରକାଶ କରି ଶ୍ରୀ ନାଇଡୁ କହିଛନ୍ତି ଏଭଳି କାର୍ଯ୍ୟ ସମ୍ପର୍ଶ୍ଣ ଅବାଞ୍ଚିତ ଓ ଅଗ୍ରହଣୀୟ ଭବିଷ୍ୟତରେ ସେମାନେ ଏଭଳି କାର୍ଯ୍ୟରୁ ନିବୃତ ରହିବେ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି ଅମିତ ଶାହା କେଜରିଓ୍ବାଲ୍ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗତକାଲି ଆମ୍ ଆଦମୀ ପାର୍ଟିର ତୀବ୍ର ସମାଲୋଚନା କରି ଏହା ଦେଶରେ ବିଭାଜନକାରୀ ଶକ୍ତିଗୁଡ଼ିକୁ ସମର୍ଥନ କର୍ଥିବାର ଦୋଷାରୋପ କରିଛନ୍ତି ରିଠାଲା ଠାରେ ଏକ ର୍ୟାଲିରେ ଉଦ୍ବୋଧନ ଦେଇ ଶ୍ରୀ ଶାହା କେଏନ୍ୟୁରେ ଭାରତ ବିରୋଧୀ ସ୍ଲୋଗାନ୍ ଦେଉଥିବା ଛାତ୍ରଛାତ୍ରୀମାନଙ୍କୁ କେରା କରିବାକୁ ଦିଲ୍ଲୀ ସରକାର ଅନୁମତି ଦେଇନଥିବାର ଦୋଷାରୋପ କରିଛନ୍ତି ସେ କହିଛନ୍ତି ଦିଲ୍ଲୀ ସରକାର ଗତ ବିଧାନସଭା ନିର୍ବାଚନ ସମୟରେ ଯେଉଁ ପ୍ରତିଶ୍ରତିମାନ ଦେଇଥିଲେ ସେଗୁଡ଼ିକର ପୂରଣ କରିନାହାନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲଙ୍କର ସମାଲୋଚନା କରି କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ୍ ଭାରତ ଭଳି ଯୋଜନା ସେ ଦିଲ୍ଲୀରେ ଲାଗୁ କରିନଥିବାର ମଧ୍ୟ ଶ୍ରୀ ଶାହା ଦୋଷାରୋପ କରିଛନ୍ତି ଇତିମଧ୍ୟରେ ଆମ୍ ଆଦମୀ ପାର୍ଟି ଆବାହକ ଅରବିନ୍ଦ କେଜରିୱାଲ ବୱାନା ଓ ନରେଲାଠାରେ ଦୁଇଟି ରୋଡ୍ ଶୋ' କରିଛନ୍ତି ପୀୟଷ ଗୋଏଲ କେନ୍ଦ୍ର ବାଣିଜ୍ୟ ଶିଳ୍ପ ଓ ରେଳବାଇ ମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି ଯେ ସମସ୍ତ ପକ୍ଷଙ୍କ ମିଳିତ ସହଯୋଗରେ ହିଁ ଭାରତ ପାଞ୍ଚ ଟିଲିୟନ୍ ଆମେରିକୀୟ ଡଲାର ବିଶିଷ୍ଟ ଅର୍ଥନୀତିରେ ପରିଷତ ହୋଇପାରିବ ଗତକାଲି କାତୀୟ ରାଜଧାନୀରେ ବିଭିନ୍ ବ୍ୟବସାୟୀ ଗୋଷ୍ଠୀଙ୍କ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି ଶ୍ରୀ ଗୋଏଲ କହିଛନ୍ତି ଯେ କେନ୍ଦ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ମାଧ୍ୟମରେ ଦେଶର ବିକାଶ ସମ୍ଭବ ହୋଇପାରିଛି

ଇସ୍ରାଏଲର ଘରୋଇ ମନ୍ତ୍ରଣାଳୟ ପକ୍ଷରୁ ଗତକାଲି କୁହାଯାଇଥିଲା ଯେ ସେ ଦେଶର ଉଭୟ ମୁସଲମାନ ଓ ଇହୁଦି ନାଗରିକଙ୍କର ଧାର୍ମିକ ଏବଂ ବ୍ୟବସାୟୀକ କାର୍ଯ୍ୟ ପାଇଁ ସାଉଦି ଆରବ ଭ୍ରମଣ କରିବାର ଅଧିକାର ରହିଛି ଏହି ଘୋଷଣା ଅଳ୍ପ ସମୟ ପରେ ସାଉଦି ଆରବ ପକ୍ଷରୁ ଇସ୍ରାଏଲ୍ ନାଗରିକଙ୍କ ପ୍ରବେଶକୁ ନିଷିଦ୍ଧ କରାଯାଇଛି ଦେଶର ବୈଦେଶିକ ମନ୍ତ୍ରୀ ଫେସଲ ବିନ୍ ଫାରହନ ଗଣମାଧ୍ୟମକୁ କହିଛନ୍ତି ଯେ ତାଙ୍କ ଦେଶରେ ଇସଲାମଧର୍ମର ସର୍ବୋଚ୍ଚ ପବିତ୍ର ପୀଠ ରହିଛି ବର୍ତ୍ତମାନ ପରିସ୍ଥିତିରେ ଇସ୍ରାଏଲ୍ର କୌଣସି ନାଗରିକଙ୍କୁ ସାଉଦି ଆରବ ଆସିବାକୁ ସୁଯୋଗ ଦିଆଯିବା ଉଚିତ୍ ହେବ ନାହିଁ ଇସ୍ରାଏଲ୍ ସହ ସାଉଦି ଆରବର କୃଟନୈତିକ ସମ୍ପର୍କ ନ ଥିବାରୁ ଏହି ଗସ୍ତ ସମ୍ଭବ ନୁହେଁ ବୋଲି ସେ କହିଛନ୍ତି କୋଷ୍ଟଗାର୍ଡ ସିପ୍ ତଟରକ୍ଷୀ ବାହିନୀରେ ନିକଟରେ ସାମିଲ ହୋଇଥିବା ଜାହାଜ ଆନି ବେସାନ୍ତ ଚେନ୍ନାଇ ବନ୍ଦରରେ ପହଞ୍ଚିଛି ସେଠାରେ ଏହି କାହାଜକୁ ତଟରକ୍ଷୀ ବାହିନୀ ପକ୍ଷରୁ ପାରମ୍ପରିକ ରୀତିରେ ସ୍ୱାଗତ କରାଯାଇଥିଲା ପ୍ରୀୟଦର୍ଶିନୀ ଶ୍ରେଣୀର ତୃତୀୟ କାହାଜ ଭାବେ ଆନି ବେସାନ୍ତ ତଟରକ୍ଷୀ ବାହିନୀରେ ସାମିଲ ହୋଇଛି କୋଲକାତାର ଖେଦିରପୁର ଡକ୍ରେ ଆନି ବେସାନ୍ତ ଜାହାଜ ଜଳାବତରଣ କରିଥିଲା

ନୂଆଦିଲ୍ଲୀରେ ସାମ୍ଭାଦିକମାନଙ୍କୁ ଏ ସଂକ୍ରାନ୍ତରେ ସୂଚନା ଦେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି ଏୟାର୍ ଇଣ୍ଡିଆର ଆର୍ଥିକ ସ୍ଥିତି ଅତ୍ୟନ୍ତ ଖରାପ ହୋଇପଡ଼ିଛି ଓ ସରକାରଙ୍କ ପାଖରେ ବହୁତ କମ୍ ସମ୍ପଳ ରହିଛି ସେ କହିଛନ୍ତି ଏୟାର୍ ଇଣ୍ଡିଆ ରଣଗ୍ରସ୍ତ ହୋଇଥିବାରୁ ବେସରକାରୀ କ୍ଷେତ୍ର ଏହା ପାଇଁ ଆବଶ୍ୟକ ପୁଞ୍ଜି ଯୋଗାଇ ପାରିବ